ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ରାକ୍ୟ ସରକାରମାନଙ୍କୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି ଛାତ୍ରଛାତ୍ରୀମାନଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି

ସେହିଭଳି ସମ୍ପ୍ରତି ଲୋକେ ମୋବାଇଲ ଫୋନ ବ୍ୟବହାର କରୁଥିବାରୁ ତାହା ଉପରେ ମଧ୍ଧ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟତା ରହିଛି ବୋଲି ସେ କହିଛନ୍ତି

ନିବେଦନ କରିଛନ୍ତି